ଏମ୍ସ୍ ବାଜାପେୟୀ ବିଜେପିର ବୟୋଜ୍ୟେଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟଜନକ ରହିଛି ନୂଆଦିଲ୍ଲୀର ଏମ୍ସ୍ରେ ତାଙ୍କୁ ଚିକିହା କରାଯାଉଛି

ବିଭିନ୍ନ ନେତାମାଣେନ ଏମ୍ସ୍ ଯାଇ ତାଙ୍କୁ ଦେଖୁଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିକେପି ସଭାପତି ଅମିତ୍ ଶାହା ବରିଷ୍ଠ ନେତା ଏଲ୍କେ ଆଡ୍ୱାନୀ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସୁଷମା ସ୍ୱରାଜ ଓ ରାଧାମୋହନ ସିଂ ଏମ୍ସ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି

ଆସନ୍ତା ଶନିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ପ୍ରବଳ ବର୍ଷା ଯୋଗୁଁ ସଡ଼କ ପଥ ଓ ରେଳପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଆମର ସମ୍ଭାଦଦାତା ଜଣାଇଛନ୍ତି କୋଚି ବିମାନ ବନ୍ଦରକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ବନ୍ଦ୍ ରଖାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମ୍ରଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ସହ ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ଆମ୍ବଳଚ୍ଚଳ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକ୍ ଆହୁରି ତ୍ୱରାନ୍ୱିତ କରିବାପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି କେରଳର ଲୋକମାନଙ୍କର ନିରାପତ୍ତା ଓ ମଙ୍ଗଳ କାମନା କରି ଏଭଳି ଦୁର୍ଦ୍ଦିନରେ ରାଜ୍ୟବାସୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ୟାବିନେଟ୍ ସଚିବ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ ପଦାତିକ ବାହିନୀ ନୌବାହିନୀ ବିମାନବାହିନୀ ଉପକୁଳରକ୍ଷୀ ବାହିନୀ ଓ ଏନ୍ଡ୍ରାଫ୍କୁ ଅଧିକ ଯବାନ ସମେତ ଡଙ୍ଗା ଓ ହେଲିକପ୍ଟର ପଠାଇବାପାଇଁ କୁହାଯାଇଛି ଖାଦ୍ୟ ପୁଡ଼ିଆ ଓ ପାନୀୟ ଜଳ ପାଉଚ୍ ମଧ୍ୟ ପଠାଯାଉଛି ଆମର ସମ୍ଭାଦଦାତା ଜଣାଇଛନ୍ତି ବହୁ ପରିମାଣରେ କଳ ମୁଲାପେରିଆ ନଦୀବନ୍ଧରେ ପ୍ରବେଶ କରିଥିବାରୁ କେନ୍ଦ୍ରୀୟ ଜଳ କମିଶନ୍ର ଅଧ୍ୟକ୍ଷ ସେଠାରେ ପରିସ୍ଥିତିକୁ ତଦାରଖ କରୁଛନ୍ତି ଓଡ଼ିଶା ରେନ୍ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ଦକ୍ଷିଣାଞ୍ଚଳ ଓ ପଣ୍ଟିମାଞ୍ଚଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ନବରଙ୍ଗପୁର ଜିଲ୍ଲାରେ ରାୟଗଡ଼ା କୋରାପୁଟ ରାୟଗଡ଼ା ଟିଟିଲାଗଡ଼ ମଧ୍ୟରେ ରେଲଲାଇନ୍ ଉପରେ ବନ୍ୟାପାଣି ମାଡ଼ିଯାଇଛି କଳାହାଣ୍ଡି ଓ କୋରାପୁଟ କିଲ୍ଲାରେ ବନ୍ୟାଯୋଗୁଁ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି

ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାପକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଶିବପୁରୀ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଏମାନଙ୍କୁ ଖୋକାଖୋଜି କରାଯାଉଛି

ଚୀନ୍ର ବାଶିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିବୃତ୍ତିରେ କୁହାଯାଇଛି ଉପ ବାଶିଜ୍ୟ ମନ୍ତ୍ରୀ ୱାଙ୍ଗ୍ ସାଓ୍ବେଁ ଅନ୍ତର୍ଜାତୀୟ ବାଣିଜ୍ୟ ମଧ୍ୟସ୍ଥତା ସଂକ୍ରାନ୍ତ ଉପ ପ୍ରତିନିଧି ଆମେରିକାର ଅର୍ଥବିଭାଗ ବରିଷ୍ଠ ଅଧିକାରୀ ଡାଭିଡ୍ ମାଲ୍ପାସ୍ଙ୍କୁ ସାକ୍ଷାତ କରିବେ ଆମେରିକା ପକ୍ଷରୁ ଏହି କଥାବାର୍ତ୍ତା ପାଇଁ ନିମନ୍ତ୍ରଣ କରାଯାଇଛି ଚୀନ୍ର ବାଣିଜ୍ୟ ମନ୍ତରାଳୟ କହିଛି ଆପୋଷ ବୃଝାମଣା ସମାନତା ଓ ସଂହତି ଆଧାରରେ କଥାବାର୍ତ୍ତାକୁ ଚୀନ୍ ସ୍ୱାଗତ ଜଣାଇବ

ସିଙ୍ଗାପୁରସ୍ଥିତ ଭାରତୀୟ ଦୂତାବାସର ଉଚ୍ଚାୟୁକ୍ତ ଜାଭେଦ୍ ଅସ୍ରଫ୍ ଗତକାଲି ରାତିରେ ଏହା କହିଛନ୍ତି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବିଚକ୍ଷଣ ପ୍ରତିରକ୍ଷା ସମ୍ପର୍କ ଏହି ଅଞ୍ଚଳ ପାଇଁ ଘନିଷ୍ଠ ଆସ୍ଥା ଓ ଦୂରଦୃଷ୍ଟି ଆଦାନ ପ୍ରଦାନର ପ୍ରତିଫଳନ ସେ କହିଛନ୍ତି ଦୁଇଦେଶ ମଧ୍ୟରେ ଏହି ବିରାମହୀନ ଦ୍ୱିପକ୍ଷୀୟ ନୌ ସମରାଭ୍ୟାସ ବିଶ୍ୱରେ ସବୁଠାରୁ ଦୀର୍ଘତମ ହେବ ଶ୍ରୀ ଅସ୍ରଫ୍ କହିଛନ୍ତି ଦୁର୍ବଳ ଓ ଶଙ୍କାଗ୍ରସ୍ତ କ୍ଷେତ୍ରଗୁଡ଼ିକରେ କାରିଗରି ବିଦ୍ୟା ଓ ଉଦ୍ଭାବନା କ୍ଷେତ୍ରରେ ଉଭୟ ଦେଶ ମିଳିମିଶି କାମ କରୁଛନ୍ତି

ଏପ୍ରିଲ୍ ମାସରେ ଅନୁଷ୍ଠିତ ନିର୍ବାଚନରେ ଲିବେରାଲ୍ ପାର୍ଟିର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଶ୍ରୀ ବେନିଟେଜ୍ ବିଜୟୀ ହୋଇଥିଲେ ଶ୍ରୀ ବେନିଟେଜ୍ ହେଉଛନ୍ତି ପୂର୍ବ ସାମରିକ ଏକଛତ୍ରବାଦୀ ଆଲ୍ଫ୍ରେଡୋ ଷ୍ଟ୍ରୋଏସ୍ନର୍ଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ପ୍ରତ୍ର

ସେଠାରେ ଏକ ସଡ଼କ ପୋଲ ଭ୍ରଷ୍ତଡ଼ି ପଡ଼ିବା ପରେ ସରକାର ଏହି ପଦକ୍ଷେପ ନେବା ସହ ଏହାର ପୁନଃନିର୍ମାଣ ପାଇଁ ତ୍ରରନ୍ତ ଅର୍ଥ ଯୋଗାଇ ଦେଇଛନ୍ତି

ଏହାକୁ କେନ୍ଦ୍ରକରି ସେଠାରେ ହିଂସାକାଣ୍ଡ ଓ ଅସ୍ଥିରତା ସୃଷ୍ଟି ହେବାରୁ ସମ୍ପୁକ୍ତ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଜରୁରୀ ଅବସ୍ଥା ଜାରି କରାଯାଇଛି

ଏହି ସ୍ୱତନ୍ତ୍ର ଉହବ ସମସ୍ତଙ୍କ ପାଇଁ ସୁଖସମୂଦ୍ଧି ଆଶିଦେଉ ଏବଂ ଦେଶରେ ସଦ୍ଭାବନା ଓ ସଦିଚ୍ଛା ପ୍ରତିଷ୍ଠା ଦିଗରେ ଦେଶର ପ୍ରତିଶ୍ରତିବଦ୍ଧତାକୁ ପାଳନ କରିବାପାଇଁ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି

ସ୍ୱତନ୍ତ୍ର ଚିକିହାପାଇଁ ସେମାନଙ୍କୁ ଶ୍ରୀନଗର ସାମରିକ ହସ୍ୱିଟାଲ୍କୁ ନିଆଯାଇଛି ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ନିୟନ୍ତ୍ରଣ ରେଖାରେ ପହରା ଦେଉଥିବା ଯବାନମାନେ ସୀମା ଆରପଟୁ ଦଳେ ସଶସ୍ତ ସନ୍ତାସବାଦୀ ଅନୁପ୍ରବେଶ କରିବାପାଇଁ ଉଦ୍ୟମ କରୁଥିବା ଦେଖିବା ପରେ ସେମାନଙ୍କୁ ଉପରକୁ ଗୁଳି ଚଳାଇଥିଲେ

ସେହି ଅଞ୍ଚଳକୁ ଘେରାଓ କରି ନିରାପତ୍ତା ବାହିନୀ ଖାନ୍ତଲାସୀ ଚଳାଇଛି

ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପରିସ୍ଥିତି ପ୍ରତି ନିଘା ରଖିଛି ଏବଂ ଜଳସ୍ତର ବୃଦ୍ଧି ଜାରି ରହିଲେ ପୁରୁଣା ଯମୁନା ପୋଲକୁ ପୁଣି ଥରେ ବନ୍ଦ୍ କରିଦିଆଯାଇପାରେ ଦିଲ୍ଲୀର ମୁଖ୍ୟ ସଚିବ ଅଂଶୁ ପ୍ରକାଶ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଯୋଗାଇବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି